ଏସ୍ସି ଆଧାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଆଧାର ଯୋଜନାକୁ ସାୟିଧାନିକ ଦୃଷ୍ଟିରୁ ଆଜି ବୈଧ ଘୋଷଣା କରିଛନ୍ତି

ସୁପ୍ରିମ୍କୋର୍ଟ କହିଛନ୍ତି ଆଧାର ଲୋକମାନଙ୍କର ବୃହତ୍ତର ସ୍ୱାର୍ଥ ସାଧନ କରୁଛି ଓ ଆଧାର ବ୍ୟକ୍ତିଙ୍କର ଏକକ ପରିଚୟ ଦର୍ଶାଉଛି ଅଦାଲତ କହିଛନ୍ତି ଆଧାର ତଥ୍ୟର ସୁରକ୍ଷାପାଇଁ ଶକ୍ତିଶାଳୀ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଆଧାର ନମ୍ଘର ଦିଆଯିବାପାଇଁ ଜଣେ ବ୍ୟକ୍ତିଙ୍କର ସର୍ବନିମ୍ନ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଅଦାଲତ କହିଛନ୍ତି ଏହା ସମାଜର ଦରିଦ୍ର ଓ ଅବହେଳିତ ଲୋକମାନଙ୍କୁ କ୍ଷମତାପନ୍ନ କରିବା ସହିତ ଅନନ୍ୟ ପରିଚୟ ପ୍ରଦାନ କରୁଛି କୋର୍ଟ ପୁଣି କହିଛନ୍ତି ଏକ ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରିବା କେବେ ସମ୍ଭବ ନୁହେଁ କାରଣ ଆଧାର ଯୋଜନାର ତଥ୍ୟ ନିଣ୍ଢିତ କରିବାପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କୋର୍ଟ କହିଛନ୍ତି ସ୍କୁଲ୍ରେ ନାମ ଲେଖାଇବାପାଇଁ ଆଧାରର କୌଣସି ଆବଶ୍ୟକତା ନାହିଁ ଓ ସିବିଏସ୍ଇ ଓ ଏନ୍ଇଇଟି ଓ ୟୁଜିସି ଆଧାରକୁ କେବେ ବାଧ୍ୟତାମୂଳକ କରିପାରିବେ ନାହିଁ ଆଧାର ଯୋଜନାର ସାୟିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଅନେକ ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି

ଅନୁସ୍ଚିତ କାତି ଓ ଉପକାତି ବର୍ଗର ଲୋକମାନଙ୍କୁ କୋଟା ଦିଆଯିବାବେଳେ ସେମାନଙ୍କର ମୋଟ ଜନସଂଖ୍ୟାକୁ ବିଚାରକୁ ନେବାପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ମଧ୍ୟ ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ସାୟିଧାନିକ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଦେଇଛନ୍ତି କୋର୍ଟ କହିଛନ୍ତି ଅନୁସ୍ଚିତ କାତି ଓ ଉପଜାତି ବର୍ଗର କର୍ମଚାରୀମାନଙ୍କୁ ଚାକିରିରେ ପଦୋନ୍ନତି ଦେବାପାଇଁ ରାଜ୍ୟଗୁଡ଼ିକୁ ସେମାନଙ୍କର ଅନୁନ୍ନତ ଅବସ୍ଥା ସମ୍ଭନ୍ଧୀୟ ତଥ୍ୟ ସଂଗ୍ରହ କରିବାର କୌଣସି ଆବଶ୍ୟକତା ନାହିଁ

ଆଟର୍ଷା ଜେନେରାଲ୍ କେ କେ ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଅନୁସ୍ଚିତ କାତି ଓ ଉପକାତି ବର୍ଗର କର୍ମଚାରୀମାନଙ୍କୁ କୋଟା ପ୍ରଦାନ ସପକ୍ଷରେ ଦୂଢ଼ ଯୁକ୍ତି ବାଢ଼ିଥିଲେ ସେ କହିଥିଲେ ଅନୁସ୍ଚିତ କାତି ଓ ଉପକାତି ବର୍ଗ ଲୋକମାନେ ଯୁଗ ଯୁଗ ଧରି ପକ୍ଷପାତର ଶିକାର ହୋଇଆସୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ସ୍ୱଚ୍ଚଳ ହେବା ସତ୍ତ୍ୱେ ଜାତିପ୍ରଥାର ଅପବାଦରୁ ସେମାନେ ମୁକ୍ତ ହୋଇପାରି ନାହାନ୍ତି

ଏହି ଇଞ୍ଜିନ୍ ଲଗାଯିବାଦ୍ୱାରା ଟ୍ୟାଙ୍କ୍ ଯୁଦ୍ଧକ୍ଷେତ୍ରରେ ବହୁମୁଖୀ କାର୍ଯ୍ୟ କରିପାରିବ ବିବୃତ୍ତିରେ ପୁଣି କୁହାଯାଇଛି ସେହି ଇଞ୍ଜିନ୍ର ବୈଷୟିକ ଜ୍ଞାନ ଭାରତକୁ ହସ୍ତାନ୍ତର ହୋଇଯିବା ପରେ ଅସ୍ତ୍ରଶସ୍ତ କାରଖାନା ବୋର୍ଡ଼ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଇଞ୍ଜିନ୍ର ନିର୍ମାଣ କରିବ

ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ ସମୟକୁ ହ୍ରାସ କରିବା ଓ ପଦ୍ଧତିକୁ ଅଧିକ ସରଳ କରିବା ଲାଗି ଏହି ନିଷ୍କଭି ନିଆଯାଇଛି

ପୂର୍ବ ଠିକାର ସାମଗ୍ରୀ ପହଞ୍ଚବା ଓ ୱାରେଷ୍ଟି ସମୟ ଶେଷ ହୋଇଯିବା ପରେ ଏହା ଲାଗ୍ର ହେବ

ଗତ କିଛିଦିନ ଧରି ଲଗାଶ ବର୍ଷା ଏବଂ ତୁଷାରପାତ ଯୋଗୁଁ ରାଜ୍ୟର ସେହି ଦୁଇଟି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି

ଅବଶିଷ୍ଟ ଲୋକଙ୍କୁ ଆଣିବାପାଇଁ ଉଦ୍ଧାର କାର୍ଯ୍ୟ କାରି ରହିଥିବା ଶ୍ରୀ ରାଣା କହିଛନ୍ତି

ରାଜ୍ୟରେ ବନ୍ଦ୍ର ମିଶ୍ରିତ ପ୍ରଭା ଦେଖିବାକୁ ମିଳିଛି ଏସ୍ଇଆର୍ କେନ୍ଦ୍ରୀୟ ଲୋକ ସମ୍ପର୍କ ଅଧିକାରୀ ସଞ୍ଚୟ ଘୋଷ କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର ହାଓ୍ୱଡ଼ା ଖଡଗ୍ପୁର ସେକ୍ସନର ବିଭିନ୍ନ ଷ୍ଟେସନ୍ରେ ବିରୋଧ ପ୍ରଦର୍ଶନ ଯୋଗୁଁ ସହରତଳି ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି ବନ୍ଦ୍ ସମୟରେ ହିଂସାକୁ ଏଡ଼ାଇବାପାଇଁ କୋଲ୍କତାରେ ପୁଲିସ୍କୁ ମୁତୟନ କରାଯାଇଛି ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କପାଇଁ ଏକ ଅଧିସ୍ଚନା ଜାରି କରି ବନ୍ଦ୍ ସମୟରେ କାର୍ଯ୍ୟାଳୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଇସି ନିର୍ବାଚନ କମିଶନ ଲାଭଜନକ ପଦବୀ ମାମଲାରେ ସାକ୍ଷୀମାନଙ୍କର ଜେରା କରାଯିବା ବିଷୟ ଲୋଡ଼ି ଆମ୍ ଆଦ୍ମୀ ପାର୍ଟି ଏମ୍ଏଲ୍ଏ କରିଥିବା ଆବଦେନକୁ ପ୍ରତ୍ୟାଖ୍ୟାନ କରିଛି

କମିଶନ୍ ଏହାର ନିର୍ଦ୍ଦେଶରେ କହିଛି ସାକ୍ଷୀମାନଙ୍କୁ ଜେରା କରିବାକୁ ଡକାଇବାପାଇଁ ଆବେଦନକାରୀମାନେ କୌଣସି ଯଥାର୍ଥ କାରଣ ଦେଇ ନାହାନ୍ତି ନିର୍ବାଚନ କମିଶନ କହିଛି ଆବେଦନରେ ଦିଆଯାଇଥିବା ଦସ୍ତାବିଜ୍ଗୁଡ଼ିକୁ ରେକର୍ଡ଼ର ଦସ୍ତାବିଜ୍ଗୁଡ଼ିକ ସହ ମିଳାଇ ଦେଖାଯିବା ପରେ ସେଗୁଡ଼ିକ ବୋଧଗମ୍ୟ ହୋଇଥିବାର ଜଣାପଡ଼ିଥିଲା ଗତ ଜାନୁୟାରୀ ମାସରେ ନିର୍ବାଚନ କମିଶନ ସେହି ବିଧାୟକମାନେ ସଂସଦୀୟ ସଚିବ ପଦରେ ଥିବା ସୋଗୁଁ ସେମାନେ ଲାଭଜନକ ପଦବୀରେ ଥିବା ଦର୍ଶାଇ ଅଯୋଗ୍ୟ ଘୋଷଣା କରିଥିଲେ ପରେ ମାର୍ଚ୍ଚ ମାସରେ ଦିଲ୍ଲୀ ହାଇକୋର୍ଟ ଏହାକୁ ରଦ୍ଦ କରି ନିର୍ବାଚନ କମିଶନ ମାମଲାର ଶୁଣାଣି କରିବାକୁ କହିଥିଲେ ଟ୍ରମ୍ ୟୁଏନ୍ଜିଏ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତର ଲକ୍ଷ ଲକ୍ଷ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଥିବାରୁ ସରକାରଙ୍କର ପ୍ରଶଂସା କରିଛନ୍ତି

ରାଷ୍ଟ୍ରପତି ଟ୍ରମ୍ପ୍ ଭାରତକୁ ଏକ ମୁକ୍ତ ସମାଜ ବର୍ଷନା କରି ଏକ ସାମହିକ ଭବିଷ୍ୟତ ଦିଗରେ କାର୍ଯ୍ୟ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି